ଦୁଇଦେଶ ମଧ୍ୟରେ ଏହି ସମ୍ପର୍କ ପାରସ୍କରିକ ବିଶ୍ୱାସ ସଦିଚ୍ଛା ଓ ସ୍ୱାର୍ଥ ସମ୍ଭଳିତ ବିଷୟଗୁଡ଼ିକ ଉପରେ ଗଡ଼ିଉଠିଛି ଗତ ସଂଧ୍ୟାରେ ଜାରି ଏକ ମିଳିତ ବିବୃଭିରେ ଏହା କୁହାଯାଇଛି ଉଭୟ ନେତା ପ୍ରତିରକ୍ଷା ଓ ନିରାପତ୍ତା ସହଯୋଗକୁ ଆହୁରି ଅଧିକ ନିବିଡ କରିବା ବିଶେଷକରି ସାମୁଦ୍ରିକ ଓ ମହାକାଶ କ୍ଷେତ୍ରରେ ତଥ୍ୟର ଆଦାନ ପ୍ରଦାନ ଓ ସଚେତନତା ବୃଦ୍ଧି କରିବାକୃ ସଂକଳ୍ପବଦ୍ଧ ହୋଇଛନ୍ତି

ଭାରତ ଏହାର ପ୍ରତିରକ୍ଷା କ୍ଷମତା ବୃଦ୍ଧି ପାଇଁ ନ୍ତଆନ୍ତଆ ଅସ୍ତ୍ରଶସ୍ତ ସଂଗ୍ରହ କରିବାକୃ ପ୍ରଚେଷ୍ଟା କର୍ତ୍ତବାବେଳେ ଭାରତକୃ ଏକ ବୃହତ୍ତର ପ୍ରତିରକ୍ଷା ଭାଗିଦାରୀ ସ୍ତରକୁ ନେଇଯିବାକୁ ଆମେରିକା ତାହାର ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛି ଏଥିପାଇଁ ଆମେରିକା ଭାରତକୁ ଉଭୟ ଅସ୍ତଶସ୍ତ ଓ ଜ୍ଞାନକୌଶଳ ହସ୍ତାନ୍ତର କରିବ ଯେତେଶୀଘ୍ର ସମ୍ଭବ ପ୍ରତିରକ୍ଷା ସହଯୋଗକୁ ଚୃଡାନ୍ତ କରିବା ପାଇଁ ଉଭୟ ନେତା ଆଶା ରଖିଛନ୍ତି ଏହାମଧ୍ୟରେ ବହୁ ମୌଳିକ ଆଦାନ ପ୍ରଦାନ ଓ ସହଯୋଗ ରାଜିନାମା ଅନ୍ତର୍ଭୁକ୍ତ ଭାରତ ଆମେରିକା ସମ୍ପର୍କରେ ବାଣିଜ୍ୟ ଓ ପୁଞ୍ଜିନିବେଶର ଗ୍ରର୍ତ୍ୱକ୍ ଉଭୟ ନେତା ସ୍ୱୀକୃତିପ୍ରଦାନ କରି ଏ ସଂକ୍ରାନ୍ତରେ ଚାଲିଥିବା କଥାବାର୍ତ୍ତା ଶୀଘ୍ର ଚୂଡାନ୍ତ କରିବା ପାଇଁ ନିଷ୍ପଭି ନେଇଛନ୍ତି

ଦୁଇଦେଶର ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ମାନସିକ ସ୍ୱାସ୍ଥ୍ୟ ସମ୍ଭନ୍ଧୀୟ ଏକ ବୁଝାମଣା ସ୍କାରକପତ୍ର ସ୍ୱାକ୍ଷରିତ ହୋଇଛି କେନ୍ଦ୍ରୀୟ ନିଶାଦ୍ରବ୍ୟ ମାନକ ନିୟନ୍ତ୍ରଣ ସଂଗଠନ ଓ ଆମେରିକାର ଖାଦ୍ୟ ଓ ନିଶାଦ୍ରବ୍ୟ ପ୍ରଶାସନ ମଧ୍ୟରେ ଆଉଏକ ବୁଝାମଣା ସ୍କାରକପତ୍ର ସ୍ୱାକ୍ଷରିତ ହୋଇଛି ଭାରତୀୟ ତେିଳ ନିଗମ ଲିମିଟେଡ ଓ ଏକ୍ସନ ମୋବିଲ୍ ଇଣ୍ଡିଆ ଏଲ୍ଏନ୍କି ଲିମିଟେଡ୍ ଓ ଆମେରିକାର ଚାର୍ଟ ଇଣ୍ଡିଷ୍ଟ୍ରିଜ୍ ଇଙ୍କ ମଧ୍ୟରେ ଏକ ସହଯୋଗ ପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି ନ୍ନଆଦିଲ୍ଲୀରେ ଗତକାଲି ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ବ୍ୟାପକ କଥାବାର୍ତ୍ତାପରେ ଏକ ମିଳିତ ସାମ୍ଭାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦୂଇଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗରୁ ଉଭୟ ଦେଶ ମଧ୍ୟରେ ଭାଗିଦାରୀ ସମ୍ପର୍କରେ ଘଟିଥିବା ଉନ୍ନତିର ପ୍ରତିଫଳନ ଦେଖିବାକୁ ମିଳିଛି ପ୍ରଧାନମନ୍ତ୍ରୀ କହିଛନ୍ତି ସନ୍ତାସବାଦକୁ ସାହାଯ୍ୟ ସମର୍ଥନ କରୁଥିବା ଦେଶଗୁଡ଼ିକୁ ଏଥିପାଇଁ ଉତ୍ତରଦାୟୀ କରିବା ଓ ନିଶାଦ୍ରବ୍ୟର ଚୋରା କାରବାରକୁ ରୋକିବା ଲାଗି ସମ୍ମିଳିତ ଉଦ୍ୟମ କରିବା ପାଇଁ ଉଭୟ ଦେଶ ରାଜି ହୋଇଛନ୍ତି ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ଦୁଇଦେଶ ସେମାନଙ୍କ ମଧ୍ୟରେ ଖୋଲା ପକ୍ଷପାତବିହୀନ ଓ ସନ୍ତୁଳିତ ବାଣିଜ୍ୟ ସହଯୋଗ ଦିଗରେ ଅଗ୍ରସର ହେବାକୁ ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି ଓ ଶକ୍ତିକ୍ଷେତ୍ରରେ ଭାଗିଦାରୀ ସମ୍ପର୍କ ବୃଦ୍ଧି ପାଇଁ ସହମତି ପ୍ରକାଶ କରିଛନ୍ତି

ଶ୍ରୀ ଟ୍ରମ୍ପ ପୁଣି କହିଛନ୍ତି ଇସ୍ଲାମୀୟ ମୌଳବାଦୀ ସନ୍ତାସବାଦୀଠାରୁ ନିଜନିଜର ନାଗରିକମାନଙ୍କୁ ସୁରକ୍ଷା ଦେବାକୁ ଉଭୟ ଦେଶ ପ୍ରତିଶ୍ରତିବଦ୍ଧ ହୋଇଛନ୍ତି

ଅମିତ ଶାହା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ରାଜଧାନୀ ଦିଲ୍ଲୀର ହିଂସାଗ୍ରସ୍ତ ଅଞ୍ଚଳ ଗ୍ରଡ଼ିକରେ ପର୍ଯ୍ୟାପ୍ତ ସଂଖ୍ୟକ ଯବାନ ମୁତୟନ ହୋଇଛନ୍ତି ଓ ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି ନାଗରିକ ସଂଶୋଧନ ଆଇନ୍କୁ କେନ୍ଦ୍ରକରି ଉତ୍ତର ପୂର୍ବ ଦିଲ୍ଲୀରେ ହିଂସାକାଣ୍ଡ ଘଟିବା ପରେ ଶ୍ରୀ ଶାହା ଏକ ଉଚ୍ଚସ୍ତରୀୟ ବୈଠକରେ ଦିଲ୍ଲୀର ସାମ୍ପ୍ରତିକ ନିରାପତ୍ତା ପରିସ୍ଥିତିର ସମୀକ୍ଷା କରିଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଉଚ୍ଚପଦସ୍ଥ ଅଫିସରବୂନ୍ଦ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ବୈଠକରେ ଯୋଗ ଦେଇଥିଲେ ଆଲୋଚନା ସମୟରେ ଶ୍ରୀ ଶାହା ପରିସ୍ଥିତିକୁ ନିୟନ୍ତ୍ରଣ କରବା ସକାଶେ ରାଜନୈତିକ ବିଚାରଧାରାଠାରୁ ଊର୍ଦ୍ଧ୍ୱକୁ ଉଠି ରାଜନୈତିକ ଦଳଗୁଡ଼ିକୁ ସଞ୍ଜମ ଅବଲମ୍ଭନ କରିବା ପାଇଁ ନିବେଦନ କରିଚ୍ଛନ୍ତି ଦିଲ୍ଲୀ ପୁଲିସ ଭାଓଲେନ୍ ନୂଆଦିଲ୍ଲୀର ହିଂସାଗ୍ରସ୍ତ ଉତ୍ତର ପୂର୍ବାଞ୍ଚଳରେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ଦିଲ୍ଲୀ ପୁଲିସ କହିଛି

ଆଜି ବାବରପୁର କୋହରିପୁର ଏବଂ ମଉଜପୁର ଅଞ୍ଚଳରେ ସୁରକ୍ଷା କର୍ମୀମାନେ ଫ୍ଲାଗ୍ମାର୍ଚ୍ଚ କରିଛନ୍ତି ଆଜି ମଧ୍ୟ ଆଇନ୍ଶ୍ରଙ୍ଖଳା ଦାୟିତ୍ୱରେ ଥିବା ସ୍ୱତନ୍ତ୍ର ପୁଲିସ କମିଶନର ଏସ୍ଏନ୍ ଶ୍ରୀବାସ୍ତବ ଏବଂ ଅପରାଧିକ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ସ୍ୱତନ୍ତ୍ର ପୁଲିସ କମିଶନର ସତୀଶ ଗୋଲ୍ଚା ଜାଫରାବାଦ ଅଞ୍ଚଳ ବୁଲି ଦେଖିଛନ୍ତି ଗତକାଲି ରାତିରେ କାତୀୟ ନିରାପତ୍ତା ଉପଦେଷ୍ଟା ଏନ୍ଏସ୍ଏ ଅକିତ୍ ଡୋଭାଲ ଉତ୍ତର ପୂର୍ବ ଅଞ୍ଚଳର ଡେପୁଟୀ କମିଶନର ଅଫ୍ ପୁଲିସ କାର୍ଯ୍ୟାଳୟରେ ଦିଲ୍ଲୀର ଶୀର୍ଷ ପୁଲିସ ଅଧିକାରୀଙ୍କ ସହ ପରିସ୍ଥିତିର ସମୀକ୍ଷା କରିଛନ୍ତି ଡୋଭାଲ ବରିଷ୍ଣ ପୁଲିସ ଅଧିକାରୀଙ୍କ ସହ ହିଂସା ପ୍ରଭାବିତ ଦିଲ୍ଲୀର ଉତ୍ତର ପୂର୍ବ ଇଲାକା ମଧ୍ୟ ପରିଦର୍ଶନ କରିଛନ୍ତି ସରକାରୀ ସ୍ରତ୍ରରୁ ଜଣାପଡିଛି ଯେ ଏନ୍ଏସ୍ଏ ଡୋଭାଲ କହିଛନ୍ତି କାତୀୟ ରାଜଧାନୀରେ ଅରାଜକତାକୁ ପ୍ରଶୟ ଦିଆଯିବ ନାହିଁ ଏବଂ ପରିସ୍ଥିତିକୁ ଦୃଷ୍ଟିରେ ରଖାଯାଇ ଆବଶ୍ୟକ ସଂଖ୍ୟକ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀକୁ ମୁତୟନ କରାଯାଇଛି ସ୍ଥିତିନିୟନ୍ତ୍ରଣ କରିବା ଲାଗି ପୁଲିସକୁ ସମ୍ପର୍ଣ୍ଣ ଦାୟିତ୍ୱ ଦିଆଯାଇଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ କହିଛନ୍ତି ଯେ ପରିସ୍ଥିତି ଉଦ୍ବେଗଜନକ ରହିଛି ଏବଂ ପୁଲିସର ଶତଚେଷ୍ଟା ସତ୍ତ୍ୱେ ସ୍ଥିତିକୁ ନିୟନ୍ତ୍ରଣାଧୀନ କରାଯାଇପାରୁନାର୍ହି ତେଣୁ ଏଥିଲାଗି ସେନାକୁ ମୁତୟନ କରାଯିବା ଉଚିତ୍ ଏବଂ ତତ୍କ୍ଷଣାତ୍ ପ୍ରଭାବିତ ଅଞ୍ଚଳରେ କର୍ଫ୍ୟୁ ଜାରି ହେବା ଦରକାର ଏଥିସକାଶେ ସେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ପତ୍ର ଲେଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ କହିଚ୍ଛନ୍ତି ଦିଲ୍ଲୀ ଏଚ୍ସି ଭାଓଲେନ୍ସ ନାଗରିକ ସଂଶୋଧନ ଆଇନ୍କୁ କେନ୍ଦ୍ରକରି ଉତ୍ତରପୂର୍ବ ଦିଲ୍ଲୀରେ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ହିଂସାରେ ଆହତ ଲୋକମାନଙ୍କର ଚିକିତ୍ସା ସକାଶେ ସମସ୍ତ ସରକାରୀ ହସ୍କିଟାଲକୁ ସହଜରେ ଓ ନିରାପଦରେ ସେମାନଙ୍କୁ ପହଞ୍ଚାଇବା ଲାଗି ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଗତ ରାତିରେ ଏକ ସ୍ୱତନ୍ତ୍ର ଶୁଣାଶିରେ ଜଷ୍ଟିସ ଏସ୍ ମୁରଲୀଧର ଓ ଅନୁପ ଜେ ଭୟାନୀଙ୍କ ଖଣ୍ଡପୀଠ ଆହତ ଲୋକମାନଙ୍କୁ ନିରାପଦରେ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ପୁଲିସ କର୍ମଚାରୀଙ୍କୁ ମୁତୟନ କରିବା ଲାଗି ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଆହତ ଲୋକମାନେ ଯେପରି ଉତ୍ତମ ଚିକିତ୍ସା ପାଇପାରିବେ ତାହା ନିଶ୍ଚିତ କରିବାକୁ ମଧ୍ୟ ପୁଲିସକୁ କୁହାଯାଇଛି ଛୋଟଛୋଟ ହସ୍କିଟାଲ ଗୁଡ଼ିକରୁ ଜିଟିବି ହସ୍କିଟାଲକୁ ଆହତ ଲୋକମାନଙ୍କୁ ସ୍ଥାନାନ୍ତରିତ କରିବାରେ ଅସୁବିଧା ସୃଷ୍ଟି ହେଉଥିବା ବିଷୟ ଜଣେ ଓକିଲ ଫୋନ୍ କରି ଜଣାଇବା ପରେ ଏହି ସ୍ୱତନ୍ତ୍ର ଶୁଣାଣି ହୋଇଥିଲା ଆହତ ଲୋକମାନଙ୍କ ସମ୍ଭନ୍ଧରେ ଆବଶ୍ୟକ ସ୍ରଚନା ସହ ପରିସ୍ଥିତିର ସ୍ଥିତାବସ୍ଥା ରିପୋର୍ଟ ଦେବାକୁ ମଧ୍ୟ ଖଣ୍ଡ ପୀଠ ନିର୍ଦ୍ଦେଶ ଦେଇଛନ୍ତି

ସନ୍ଧ୍ୟାରେ ରାଷ୍ଟ୍ରପତି ମିଣ୍ଟ ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିବେ ଆସନ୍ତାକାଲି ରାଷ୍ଟ୍ରପତି ଭବନରେ ମ୍ୟାନ୍ମାର ରାଷ୍ଟ୍ରପତିଙ୍କୁ ଭବ୍ୟ ସମ୍ଭର୍ଦ୍ଧନା ଦିଆଯିବ

ବାଂଲାଦେଶ ରାଷ୍ଟ୍ରପତିଙ୍କ ପ୍ରେସ୍ ସଚିବ ଜୟନାଲ ଆବେଦିନ୍ ଗତକାଲି ଡ଼ାକାରେ ଏହା ଘୋଷଣା କରିଛନ୍ତି ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭକ୍ଷାରୀଙ୍କୁ ମଧ୍ୟ ଏହି ସ୍ୱତନ୍ତ୍ର ଅଧିବେଶନରେ ଉଦ୍ବୋଧନ ଦେବାକୁ ଆମନ୍ତ୍ରଣ କରାଯିବ ପାର୍ଲ୍ୟାମେଣ୍ଟ ସଚିବାଳୟର କଣେ ମୁଖପାତ୍ର କହିଛନ୍ତି ବାଂଲାଦେଶ ପାର୍ଲ୍ୟାମେଣ୍ଟରେ ବିଦେଶୀ ନେତା ଉଦ୍ବୋଧନ ଦେବା ଏହା ତୃତୀୟ ଘଟଣା ହେବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ଉସବରେ ଯୋଗଦେବାପାଇଁ ଆମନ୍ତ୍ରଣ କରାଯିବାର ଆଶା କରାଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଂଲାଦେଶ ଗସ୍ତ ବିଷୟରେ ବିଚାର ବିମର୍ଷ ଚାଲିଛି ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଆସନ୍ତା ମାସ ପ୍ରଥମ ସପ୍ତାହରେ ଏଥିପାଇଁ ଢ଼ାକା ଗସ୍ତ କରିବାର ଆଶା କରାଯାଉଛି